ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଉଦ୍ବୋଧନ ଦେବେ ପରିବେଶ ମନ୍ତ୍ରୀଗଣ ଜାତିସଂଘର ପ୍ରତିନିଧିମାନେ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର ସଦସ୍ୟମାନେ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ରହିବେ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ପ୍ରଦ୍ଷଣ ରହିତ ଏବଂ ସବୁଜିମାରେ ଭରପୁର ପୂଥିବୀ ଆଉ ପ୍ରକୃତି ସହ ତାଳମେଳ ରକ୍ଷା କରିବା ସକାଶେ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି ରାଜପଥ ପଡ଼ିଆରେ ଏଥିଲାଗି ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ପୂଥିବୀକୁ ଏକ ସ୍ୱଚ୍ଚ ଓ ନିରନ୍ତର ଗ୍ରହରେ ରୂପାନ୍ତରିତ କରିବା ପାଇଁ ପୁନଃପ୍ରତିଶ୍ରତିବଦ୍ଧତାକୁ ପ୍ରକାଶ କରିବା ସକାଶେ ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ଲାଷ୍ଟିକ୍ ପ୍ରଦୂଷଣ ପ୍ରତିହତ କରିବା ଚଳିତ ବର୍ଷର ଶୀର୍ଷକ ରହିଛି ପିଏମ୍ ମୋଦି ଏପିପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୃହ ନିର୍ମାଣ କ୍ଷେତ୍ରରୁ ମଧ୍ୟସ୍ଥ ଓ ଦୁର୍ନୀତିରୁ ମୁକ୍ତ ରଖିବା ଏବଂ ବିନା ବାଧାରେ କ୍ରେତା ଯେପରି ତାଙ୍କର ଘର ପାଇପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ତାଙ୍କ ସରକାର କାମ କରୁଛନ୍ତି

ସେ କହିଛନ୍ତି ଗୃହ ନିର୍ମାଣ କ୍ଷେତ୍ରରେ ଅତ୍ୟାଧୁନିକ କାରିଗରି ବିଦ୍ୟାର ପ୍ରୟୋଗ ହେବା ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବମାନଙ୍କ ପାଇଁ ଶସ୍ତାରେ ଶୀଘ୍ର ଘର ନିର୍ମାଣ କାମ କରାଯାଇ ପାରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ମହିଳା ଦିବ୍ୟାଙ୍ଗ ଅନୁସୂଚିତ ଜାତି ଓ ଜନଜାତି ଅନ୍ୟାନ୍ୟ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଗୃହ ନିର୍ମାଣ କ୍ଷେତ୍ରରେ ସୁବିଧା ସୁଯୋଗ ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ସେ କହିଛନ୍ତି ଆବାସ ଯୋଜନାର ଅର୍ଥ ନୁହେଁ ଇଟା ଓ ସିମେଙ୍କ ନିର୍ମିତ ଏକ ଘର ଏହା ହେଉଛି ଜୀବନଧାରଣର ପନ୍ଥା ଓ ସ୍ୱପ୍ନକୁ ସାକାର କରିବା

ରାଷ୍ଟ୍ରପତି ଭବନରେ ଚାଲିଥିବା ଏହି ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଲାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହି ସମ୍ମିଳନୀରେ ଯେତେସବୁ ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି ତାହା ଦ୍ୱାରା ଲୋକମାନଙ୍କ ଜୀବନମାନରେ ଉନ୍ତି ଆଣିବା ପାଇଁ ଜାତୀୟ ସ୍ତରରେ ଉଦ୍ୟମକ୍ତ ନିଶ୍ଚିତ ମକଭ୍ତ କରିବ ଶ୍ରୀ କୋବିନ୍ଦ କହିଛନ୍ତି ବିଭିନ୍ନ ପ୍ରକାର ପ୍ରଯୁକ୍ତି ବିଦ୍ୟା ଏବଂ ଅତ୍ୟାଧୁନିକ କାରିଗରି ବିଦ୍ୟା ବ୍ୟବହାର ପାଇଁ ରାଜ୍ୟପାଳମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ୍ ଶ୍ରୀ କୋବିନ୍ଦ କହିଛନ୍ତି ଆଜି ହେଉଛି ବିଶ୍ୱ ପରିବେଶ ଦିବସ ଏବଂ ପରିବେଶ ସୁରକ୍ଷା ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ବିଶ୍ୱସ୍ତରୀୟ ବୁଦ୍ଧିକୀବୀମାନଙ୍କର ଆଭିମୁଖ୍ୟ ନିଶ୍ଚିତ ଫଳପ୍ରଦ ହେବ ଆମର ସମ୍ଭାଦଦାତା ଜଣାଇଛନ୍ତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି

ପିଏମ୍ ଗଭର୍ଣ୍ଣସ୍ କନ୍ଫ୍ରେନ୍ସ ଭାଗିଦାରୀ ସାଂସ୍କୃତିକ ଆଦାନପ୍ରଦାନ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଜନସମ୍ପର୍କର ବିକାଶ ପାଇଁ 'ଏକ ଭାରତ ଶ୍ରେଷ୍ଠ ଭାରତ' ଉଦ୍ୟମକୁ ମଜବୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟପାଳମାନଙ୍କୁ ଆହ୍ୱାନ ଜଣାଇଛନ୍ତି ରାଷ୍ଟ୍ରପତି ଭବନରେ ଆଜି ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ବିଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୟ ଓ ସଦ୍ଭାବନାର ବିକାଶ ପାଇଁ ନ୍ତଆ ଉପାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସାଧାରଣ ଲୋକମାନଙ୍କ ଜୀବନ ସହଜ କରିବା ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି ଏବଂ ରାଜ୍ୟପାଳମାନଙ୍କର ସାର୍ବଜନୀନ ଜୀବନରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେମାନେ ନାଗରିକ ସମାଜ ଓ ବିଭିନ୍ନ ସରକାରୀ ବିଭାଗଗୁଡ଼ିକୁ ପ୍ରରୋଚିତ କରି ଲୋକମାନଙ୍କ ଜୀବନରେ ଉନ୍ନତି ଆଶିବା ପାଇଁ ପଦକ୍ଷେପ ନେବା ଉଚିତ୍ ସରକାରଙ୍କ ଉଚ୍ଚାଭିଳାସୀ ସ୍ୱାସ୍ଥ୍ୟ ବିମା ଯୋଜନା ଆୟୁସ୍ମାନ ଭାରତ ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ପିଏମ୍ ଷ୍ଟାଟ୍ଅପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ନରେନ୍ଦ୍ର ମୋଦି ଆପ୍ କରିଆରେ ଷ୍ଟାଟ୍ଅପ୍ ଏବଂ ଉଦ୍ଭାବନ ଷେତ୍ରରେ କାର୍ଯ୍ୟରତ ଯୁବକମାନଙ୍କ ସହ ଭାବବିନିମୟ କରିବେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏହି ଉଦ୍ୟମ ଯୁବ ଉଦ୍ୟୋଗୀ ଓ ଉଦ୍ଭାବନକାରୀମାନଙ୍କର ମତାମତ ସିଧାସଳଖ ଶୁଶିବା ଲାଗି ଏକ ଅପୂର୍ବ ସୁଯୋଗ ନରେନ୍ଦ୍ର ମୋଦି ଆପ୍ ଓ ଦୂରଦର୍ଶନ ସମ୍ଭାଦ ମାଧ୍ୟମରେ ଏହି ଭାବବିନିମୟ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି ସାମାଜିକ ଗଣମାଧ୍ୟମରେ ଲୋକମାନେ ନିକ ନିକ୍କର ମତାମତ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ରମ୍ଜାନ୍ ଅସ୍ତ୍ରବିରତି ନିଷ୍କଭିକୁ ସେନାବାହିନୀ ପାଳନ କରିବ କିନ୍ତୁ ସୀମା ଆରପଟୁ କୌରସି ପ୍ରକାର ଆକ୍ରମଣକୁ ଯବାନ୍ମାନେ ପାଲଟା ଜବାବ ଦେବେ ଗତ ଚାରିବର୍ଷ ଭିତରେ ତାଙ୍କ ମନ୍ତ୍ରଣାଳୟର ସଫଳତା ସଂକ୍ରାନ୍ତରେ ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ସୂଚନା ଦେଲାବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ସୀମାନ୍ତ ଅଞ୍ଚଳକୁ ନିରାପଦ ରଖିବା ସରକାରଙ୍କ କାମ ଏବଂ ଯଦି ବିନା ଉତ୍ତେଜନାରେ କେହି ଗୁଳିଚାଳନା କରେ ସରକାର ଯବାନମାନଙ୍କ ପଦକ୍ଷେପକୁ ବନ୍ଦ କରିବେ ନାର୍ହି କାମ୍ମୁ କାଶ୍ମୀରରେ ରମଜାନ୍ ମାସରେ ଅସ୍ତ୍ରବିରତି ଘୋଷଣା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀମତୀ ସୀତାରମଣ କହିଛନ୍ତି ଏହା ସରକାରଙ୍କ ନିଷ୍ପଭି ଏବଂ ଏହି ନିଷ୍ପଭିକୁ ପାଳନ କରାଯିବ ପାଶୱାନ୍ ସୁଗାର ପ୍ୟାକେଜ୍ ଆଖୁ ଚାଷୀମାନଙ୍କର ବକେୟା ଦେୟ ଶୀଘ୍ର ପୈଠ କରିବା ପାଇଁ ଦେବାଳିଆରେ ଚାଲିଥିବା ଚିନି କଳଗୁଡ଼ିକୁ ଆଠହଜାର କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ବିଚାର କରୁଛନ୍ତି କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମବିଳାଶ ପାଶୱାନ୍ ନ୍ରଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ କ୍ୟାବିନେଟ୍କୁ ପଠାଯାଇଛି ଏବଂ କ୍ୟାବିନେଟ୍ ଖୁବ୍ ଶୀଘ୍ର ନିଷ୍ପଭି ନେବେ

ଏସ୍ସି ରିଜର୍ଭଭେସନ୍ କେନ୍ଦ୍ର ସରକାରଙ୍କୁ ଏକ ବଡ଼ଧରଣର ରିହାତି ସ୍ୱରୂପ ଅନୁସ୍ରଚୀତ କାତି ଓ ଜନଜାତି ଶ୍ରେଣୀର କର୍ମଚାରୀମାନଙ୍କୁ ନିୟମ ଅନୁସାରେ ପଦୋନ୍ଦତିରେ ସଂରକ୍ଷଣ ଜାରି ରଖିବାକୁ ସୁପ୍ରିମ୍କୋର୍ଟ ଆଜି ଅନୁମତି ଦେଇଛନ୍ତି

ବିଚାରପତି ଆଦର୍ଶ କୁମାର ଗୋଏଲ୍ ଏବଂ ଅଶୋକ ଭୂଷଣଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଆଇନ୍ ଅନୁସାରେ ପଦୋନ୍ନତି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବାରଣ କରାଯାଇ ନାହିଁ ଚିଦାୟରମ୍ ଏୟାର୍ସେଲ୍ ମାକ୍ଟିସ୍ କଳାଧନକୁ ବୈଧ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଛନ୍ତି ଶ୍ରୀ ଚିଦାୟରମ୍ ଜଣେ ଓକିଲଙ୍କ ସହିତ ନୂଆଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସଦର କାର୍ଯ୍ୟାଳୟରେ ଯାଇ ପହଞ୍ଚିଥିଲେ କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ତାଙ୍କ ବୟାନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେକର୍ଡ କରିବାର ଆଶା କରାଯାଉଛି ଏହି ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବା ପାଇଁ ଗତକାଲି ଶ୍ରୀ ଚିଦାୟରମ୍ଙ୍କୁ ସାନି ସମନ କାରି କରାଯାଇଥିଲା ତିନିହଜାର ପାଞ୍ଚଶହ କୋଟି ଏୟାର୍ସେଲ୍ ମାକ୍ୱିସ୍ ହେରଫେର୍ ଅଭିଯୋଗକୁ ନେଇ ତାଙ୍କ ପୁଅ କାର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କଲାବେଳେ ଶ୍ରୀ ଚିଦାୟରମ୍ଙ୍କ ଭୂମିକାକୁ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥିର କରାଯାଇଥିଲା ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ୍ ନ କରିବା ପାଇଁ ଶ୍ରୀ ଚିଦାୟରମ୍ ଗତ ସପ୍ତାହରେ ସ୍ୱତନ୍ତ୍ର ବିଚାରପତି ଓପି ସାଇନ୍ଙ୍କ ଅଦାଲତରେ ଆବେଦନ କରିଥିଲେ

ଅନନ୍ତ କୁମାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର ଆଜି ବିଶ୍ୱ ପରିବେଶ ଦିବସରେ ବେଙ୍ଗାଲୁରୁଠାରେ ଦେଶର ପ୍ରଥମ ଅକ୍ଟୋବାୟୋ ଡିଗ୍ରେଡେବୁଲ୍ ସାନିଟାରୀ ନାପ୍କିନ୍ର ଶୁଭାରମ୍ଭ କରିଛନ୍ତି

ଶ୍ରଭାରମ୍ଭ ଉହବରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଅଧୀନରେ ସାନିଟାରୀ ନାପ୍କିନ୍ ପ୍ରଦାନର ଶୁଭାରମ୍ଭ କରାଯାଇଛି ଆର୍କେ ସିଂ କେନ୍ଦ୍ର ଶକ୍ତି ନୃତନ ଓ ପୁନଃବ୍ୟବହାରକ୍ଷମ ଶକ୍ତି ମନ୍ତ୍ରୀ ଆର୍କେ ସିଂ କହିଛନ୍ତି ପ୍ରାଥମିକତା ଭିତ୍ତିରେ ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଏନ୍ଡିଏ ସରକାର ଶକ୍ତି କ୍ଷେତ୍ରରେ ଆମୁଳଚ୍ଚଳ ପରିବର୍ତ୍ତନ କରିଛନ୍ତି